ନିଖ୍ଲଙ୍ ପରିବାର ବଲାଙ୍ଗୀର ସହରର ସ୍ଦଦପଡ଼ା ରୁହନ୍ତି

ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଜୟବିଜୟ ଦ୍ୱାରକୁ ବନ୍ଦ କରିଦିଆଯାଇଥିଲା ବୋଲି ଶ୍ରୀମନିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି

ଏହାର ପ୍ରଭାବରେ ରାକ୍ୟର ଅନେକ ସ୍ତାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଶିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି